ପ୍ରଧାନମନ୍ତ୍ରୀ କହିଛନ୍ତି ଚାଷୀମାନଙ୍କର କଲ୍ୟାଣ ଲାଗି କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର କରାଯିବା ସହ ସର୍ବନିମ୍ବ ସହାୟକ ମୂଲ୍ୟକୁ ଦେଢ଼ଗୁଣା ବୃଦ୍ଧି କରାଯାଇଛି

ଜାମ୍ମୁ କାଶ୍ମୀର୍ ଅଧିବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜୟ ସେହତ୍ କାର୍ଯ୍ୟକ୍ମର ଶ୍ରଭାରମ୍ଭ କରିବେ

ପିଏମ୍ କିଷାନନିଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ପିଏମ୍ କିଷାନ ଯୋଜନାର ଦ୍ୱିତୀୟ କିସ୍ତି ଆର୍ଥିକ ସହାୟତା ଆକି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଦାନ କରିଛନ୍ତି

ପିଏମ୍ କିଷାନ୍ ଏବଂ କୃଷକଙ୍କ କଲ୍ୟାଣ ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏହି କୃଷକମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ନିକ୍କର ଅଭିଜ୍ଞତା ସମ୍ପର୍କରେ ମତ ରଖିଛନ୍ତି କୃଷକମାନେ କହିଛନ୍ତି ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ସେମାନେ ନିଜର ପ୍ରାପ୍ୟ ଠିକ୍ ସମୟରେ ପାଇପାରୁଛନ୍ତି ଯାହାକି ତାଙ୍କର ଉତ୍ପାଦ ବୃଦ୍ଧି ଦିଗରେ ସାହାଯ୍ୟ କରୁଛି ଜଣେ ଚାଷୀ କହିଛନ୍ତି ପିଏମ୍ କିଷାନ ଯୋଜନା ଏବଂ ଶସ୍ୟ ବିବିଧିକରଣ ଯୋଜନାରେ ସେ ସରକାରଙ୍କ ଦ୍ୱାରା ସ୍ଥାପିତ ମଣ୍ଡି ବାହାରେ ମଧ୍ୟ ନିକର ଉତ୍ପାଦ ବିକ୍ରି କରିପାରି ନିଜ ପରିବାର ଲାଗି ଅଧିକ ଅର୍ଥ ଉପାର୍ଜନ କରିପାରୁଛନ୍ତି

ମାତ୍ର ରାଜ୍ୟ ସରକାର ସେମାନଙ୍କର ଯାଞ୍ଚ ପ୍ରକ୍ରିୟାକୁ ବନ୍ଦ କରି ରଖିଛନ୍ତି ସେହିଭଳି କେତେକ ରାଜନୈତିକ ଦଳ ମଧ୍ୟ ନୂତନ କୃଷି ଆଇନ୍ଗୁଡ଼ିକୁ ବିରୋଧ କରି ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଅନ୍ୟପକ୍ଷରେ ଚାଷୀମାନେ ଯଦି କଣ୍ଟ୍ରାକୁ ଫାର୍ମିଂ ଲାଗି ଚୁକ୍ତି ସ୍ୱାକ୍ଷର କରିବେ ତେବେ ସେମାନଙ୍କର ଜମି ନିଜ ଅକ୍ତିଆରରୁ ଚାଲିଯିବ ବୋଲି କେତେକ ଲୋକ ମିଥ୍ୟା ଓ ଗୁଜବ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ସେ କହିଛନ୍ତି ଦେଶବ୍ୟାପୀ କୃଷକମାନଙ୍କର କୃଷିଖର୍ଚ୍ଚକୁ ହ୍ରାସ କରିବା ଉପରେ ପ୍ରାଧାନ୍ୟ ଦେଇ ସରକାର କେତେକ ପଦକ୍ଷେପ ନେଇଛନ୍ତି ଏହାଛଡ଼ା ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ନିମଯୁକ୍ତ ୟୁରିଆ ଓ ସୋଲାର ପମ୍ପ ଯୋଗାଇ ଦେବାଭଳି ଯୋକ୍ତନାମାନ ଆରନ୍ଭ କରାଯାଇଛି ସେହିଭଳି ଚାଷୀମାନଙ୍କୁ ଏକ ଉନ୍ନତ ଶସ୍ୟବିମା ଯୋଜନା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ପିଏମ୍ ଫସଲବିମା ଯୋଜନା ଆରମ୍ଭ କରିଛନ୍ତି ଏବଂ ଏହାଦ୍ଧାରା କୋଟି କୋଟି ଚାଷୀ ଉପକୃତ ହେଉଛନ୍ତି ଶ୍ରୀ ମେଦୀ କହିଛନ୍ତି ଦେଶବ୍ୟାପୀ ଚାଷୀମାନେ ନିଜ ଶସ୍ୟର ଉପଯ୍ୟକ୍ତ ମୂଲ୍ୟ ଯେଭଳି ପାଇବେ ତାହା ସୁନିଶ୍ଚିତ କରିବା ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ସେହିଭଳି ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରି ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ଼ଗୁଣା ବୃଦ୍ଧି କରିଛନ୍ତି ଏବଂ ଏହି ମୂଲ୍ୟ ଅନୁଯାୟୀ ଚାଷୀମାନଙ୍କଠାରୁ ସେମାନଙ୍କର ଶସ୍ୟ ଗ୍ରହଣ କରାଯାଉଛି ସରକାର ଦେଶବ୍ୟାପୀ ଅନ୍ଲାଇନ୍ରେ ହଜାରେରୁ ଊର୍ଦ୍ଧ୍ୱ କୃଷିମଣ୍ଡି ସ୍ଥାପନ କରିଛନ୍ତି ବୋଲି ସେ କହିଛନ୍ତି

କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର କରାଯାଇ ସରକାର ଚାଷୀମାନଙ୍କୁ ଅଧିକ ସହାୟତା ଦେବାକୁ ଚେଷ୍ଟା କରୁଛନ୍ତି ସରକାର ଗ୍ରାମରେ ଚାଷୀମାନଙ୍କର ଜୀବନଶୈଳୀକୁ ଅଧିକ ସୁଗମ କରିବା ଲାଗି ଚେଷ୍ଟା କର୍ ଚ୍ଚନ୍ତି ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଚାଷୀମାନଙ୍କ ବ୍ୟାଙ୍କ୍ ଖାତାକୁ ଆଜି ହସ୍ତାନ୍ତର କରାଯାଇଥିବା ଅର୍ଥ ଦ୍ୱାରା ସେମାନେ ଅନେକ ଉପକୃତ ହେବେ

ମାତ୍ର ବର୍ତ୍ତମାନ ମୋଦୀ ସରକାରଙ୍କ ସମୟରେ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ସରକାର ସିଧାସଳଖ ଆର୍ଥିକ ସହାୟତା ପଠାଉଛନ୍ତି ଏହାଦ୍ୱାରା ବାଟମାରଣା ରୋକାଯାଇପାରୁଛି ଏବଂ ଚାଷୀମାନେ ମଧ୍ୟ ସମ୍ପର୍ଣ୍ଣ ଲାଭ ପାଇପାରୁଛନ୍ତି ନିକଟରେ ମୋଦୀ ସରକାରଙ୍କ ଦ୍ୱାରା କାର୍ଯ୍ୟକାରି କରାଯାଇଥିବା କୃଷି ଆଇନ୍ଗୁଡ଼ିକୁ ବିରୋଧ କରି ଆନ୍ଦୋଳନରତ ଚାଷୀଙ୍କୁ ଆନ୍ଦୋଳନରୁ ଓହରିଯିବାକୁ କୃଷିମନ୍ତ୍ରୀ ଅନୁରୋଧ କରିଛନ୍ତି ତେବେ ଏହି କୃଷି ଆଇନ୍ଗୁଡ଼ିକର ଗୁରୁତ୍ୱ ଚାଷୀମାନେ ହୃଦୟଙ୍ଗମ କରିବେ ବୋଲି ଆଶା ପ୍ରକାଶ କରିବା ସହ ଏ ସମ୍ପର୍କରେ କୃଷକମାନଙ୍କର ବିଭିନ୍ନ ସମସ୍ୟାକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ତୋମାର କହିଚ୍ଛନ୍ତି

ସମ୍ପୂକ୍ତ ହିତାଧିକାରୀଙ୍କ ବ୍ୟାଙ୍କ୍ ଜମାଖାତାରେ ଏହି ଅର୍ଥ ସିଧାସଳଖ ପୈଠ ହେଉଛି ଅନ୍ୟ ପକ୍ଷରେ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଆୟୋଜିତ କିଷାନ ସମ୍ମିଳନୀଗୁଡ଼ିକରେ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେଇ ଉଦ୍ବୋଧନ ଦେଇଛନ୍ତି

ଏହି ଦିନଟିକୁ ସୁଶାସନ ଦିବସ ଭାବରେ ପାଳନ କରାଯାଇଥାଏ

ତାଙ୍କ ଉଦ୍ୟମ ବଳରେ ବିଭିନ୍ନ ଅର୍ଥନୈତିକ ସଂସ୍କାରମୂଳକ ତଥା ବିକାଶମ୍ଭଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ସ୍ୱର୍ଗତଃ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ନୂଆଦିଲ୍ଲୀର ସଦୈବ ଅଟଳ ସ୍କୁତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସଂସଦର କେନ୍ଦ୍ରୀୟ କକ୍ଷରେ ଶ୍ରୀ ମୋଦୀ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଲୋକସେବା ସଚିବାଳୟ ଦ୍ୱାରା ସଂକଳନ କରାଯାଇଥିବା ଅଟଳ ବିହାରୀ ବାଜପେୟୀ ଇନ୍ ପାର୍ଲାମେଣ୍ଟ ଏ କମେମୋରେଟିଭ୍ ଭଲ୍ୟୁମ୍ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି ଏହି ପୁସ୍ତକରେ ସ୍ୱର୍ଗତଃ ବାଜପେୟୀଙ୍କ ଜୀବନୀ କାର୍ଯ୍ୟଶୈଳୀ ଓ ସଂସଦରେ ଦେଇଥିବା କେତେକ ବିଶେଷ ସଂଭାଷଣକୁ ସ୍ଥାନିତ କରାଯାଇଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଶିକ୍ଷାବିତ୍ ପଶ୍ଚିତ ମଦନମୋହନ ମାଲବୀୟଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପଣ୍ଡିତ ମାଲବୀୟ ତାଙ୍କର ସାରା ଜୀବନ ସାମାଜିକ ସଂସ୍କାର ଏବଂ ଦେଶ ସେବାରେ ଉତ୍ସର୍ଗ କରିଥିଲେ ତାଙ୍କର ଦେଶପ୍ରତି ଅବଦାନ ଆଗାମୀ ପିଢ଼ୀକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି ପିଏମ୍ ଜୟ ସେହତ୍ ଜାନ୍ମୁ କାଶ୍ମୀର୍ର ସମସ୍ତ ଅଧିବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭର୍ଚ୍ୟଆଲ୍ ମୋଡ୍ରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ କୟ ସେହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏହି ଯୋଜନା ମାଧ୍ୟମରେ ସମସ୍ତ ବ୍ୟକ୍ତି ଓ ସମ୍ପ୍ରଦାୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସହ ଅର୍ଥନୈତିକ ସୁରକ୍ଷା ଏବଂ ଗୁଣାତ୍ମକ ତଥା ସ୍କୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ

ଖ୍ରୀଷ୍ଟମାସ୍ ଆଜି ଦେଶବ୍ୟାପୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ପାଳନ କରାଯାଉଛି ଏଥିଲାଗି ବିଭିନ୍ନ ଚର୍ଚ୍ଚଗୁଡ଼ିକୁ ସକାଯିବା ସହ କୋଭିଡ୍ କଟକଣା ମଧ୍ୟରେ ନିରାଡ଼ମ୍ବର ଭାବରେ ଖ୍ରୀଷ୍ଟ ସମ୍ପ୍ରଦାୟର ବ୍ୟକ୍ତିମାନେ ଏହି ଦିନଟିକୁ ପାଳନ କରୁଛନ୍ତି ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଉସବ ଲୋକମାନଙ୍କ ଜୀବନରେ ଶାନ୍ତି ସଦିଚ୍ଛା ଏବଂ ଦୟାଭାବ ଭରିଦେଉ ସେହିପରି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କ ବାର୍ତ୍ତାରେ ଭଗବାନ୍ ଯିଶୁଙ୍କଦ୍ୱାରା ଦିଆଯାଇଥିବା ଶିକ୍ଷା ଦୟା ଓ କ୍ଷମା ଭାବ ମାନବିକତାକୁ ଜାଗ୍ରତ କରୁ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ପ୍ରଭୁ ଯୀଶୁଙ୍କର ଜୀବନ ଓ ଆଦର୍ଶ ବିଶ୍ୱବ୍ୟାପୀ କୋଟି କୋଟି ଲୋକଙ୍କ ନୈତିକତାକୁ ଅଧିକ ସୁଦୂଢ଼ କରିବ